କରିପାରିବେ

ଶିବସେନା ସଭାପତି ଉଦ୍ଧବ ଠାକ୍ରେ ରାଜ୍ୟର କଂଗ୍ରେସ ନେତାମାନଙ୍କୁ ସାକ୍ଷାତ୍ କରିଛନ୍ତି

ପିଏମ୍ ବ୍ରାଜିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ବ୍ରାସିଲିଆରେ ବ୍ରିକ୍ସ ନେତାମାନଙ୍କ ସହ ଦ୍ୱିପକ୍ଷୀୟ କଥାବର୍ତ୍ତା କରିବେ ପ୍ରଥମେ ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ କଥାବର୍ତ୍ତା କରିବେ ଓ ଏହା ପରେ ବ୍ରାଜିଲ୍ ରାଷ୍ଟ୍ରପତି ଜୟେଦ୍ ବୋଲ୍ସୋନାରୋ ଏବଂ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ କଥାବର୍ତ୍ତା କରିବେ ଶ୍ରୀ ମୋଦି ଏକାଦଶ ବ୍ରିକ୍ୱ ଶିଖର ବୈଠକରେ ଯୋଗ ଦେବାପାଇଁ ଆକି ଅପରାହୁରେ ଯାଇ ବ୍ରାଜିଲ୍ରେ ପହଞ୍ଚଛନ୍ତି ଆସନ୍ତାକାଲି ବ୍ରିକ୍ ଶିଖର ବୈଠକ ବସିବ ବ୍ରିକ୍ୱରେ ବ୍ରାଜିଲ୍ ରୁଷ୍ ଭାରତ ଚୀନ୍ ଓ ଦକ୍ଷିଣ ଆଫ୍ରିକା ସଦସ୍ୟ ଅଛନ୍ତି ଚଳିତ ବର୍ଷର ବ୍ରିକ୍ ଶିଖର ବୈଠକର ଶୀର୍ଷକ ଏକ ନ୍ତନ ଭବିଷ୍ୟତ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ରହିଛି ଆଜି ବ୍ରିକ୍ ବ୍ୟାବସାୟିକ ପରିଷଦ ବୈଠକ ଓ ବ୍ରିକ୍ୱ ବ୍ୟାବସାୟିକ ଫୋରମ୍ ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀ ବ୍ରିକ୍ସ ବ୍ୟାବସାୟିକ ଫୋରମ୍ରେ ଯୋଗଦେବେ ବ୍ୟାବସାୟିକ ଫୋରମ୍ରେ ସଦସ୍ୟ ଦେଶଗୁଡ଼ିକର ବହୁ ବ୍ୟାବସାୟିକ ପ୍ରତିନିଧି ଦଳ ଯୋଗ ଦେଉଛନ୍ତି ଶିଖର ବୈଠକ ସମୟରେ ବ୍ରିକ୍ୱ ନେତୃବୃନ୍ଦ ବ୍ରିକ୍ୱ ଦେଶଗୁଡ଼ିକର ଅର୍ଥନୈତିକ ବିକାଶ ପାଇଁ ପରସ୍କର ମଧ୍ୟରେ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ ବ୍ରିକ୍ସ ବ୍ୟାବସାୟିକ ପରିଷଦ ଓ ନିୟୁ ଡେଭ୍ଲପ୍ମେଣ୍ଟ ବ୍ୟାଙ୍କ୍ ବ୍ରିକ୍ୱ ନେତାମାନଙ୍କୁ ସେମାନଙ୍କ ରିପୋର୍ଟ ଦାଖଲ କରିବେ ଶିଖର ବୈଠକ ଶେଷରେ ବ୍ରିକ୍ସ ନେତାମାନେ ଏକ ମିଳିତ ଘୋଷଣାନାମା ପ୍ରକାଶ କରିବେ ବ୍ରିକ୍ ଶିଖର ବୈଠକରେ ସନ୍ତାସବାଦର ମ୍ରକାବିଲା ପାଇଁ ସହଯୋଗ ବୃଦ୍ଧି ପ୍ରସଙ୍ଗ ଏକ ମ୍ରଖ୍ୟ ବିଷୟ ରହିଛି ଏସ୍ସି ଆର୍ଟିଆଇ ସୁପ୍ରିମ୍କୋର୍ଟ କହିଛନ୍ତି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏକ ସରକାରୀ କର୍ତ୍ତ୍ୱପକ୍ଷ ଓ ଏହା ସୂଚନା ପାଇବା ଅଧିକାର ଆଇନର ପରିସରରେ ଆସିବ

ଦିଲ୍ଲୀ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏକ ସରକାରୀ କର୍ତ୍ତ୍ୱପକ୍ଷ ହୋଇଥିବାର୍ ଏହା ଆର୍ଟିଆଇ ଆଇନ ଅଧୀନରେ ଆସିବା ଉଚିତ ବୋଲି ସେତେବେଳେ ରାୟ ଦେଇଥିଲେ

ଖଣ୍ଡପୀଠ କହିଛନ୍ତି ବ୍ୟକ୍ତିଗତ ଗୋପନୀୟତା ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ସମୟରେ ସ୍ୱଚ୍ଚତା ଓ ଏହା ମଧ୍ୟରେ ସନ୍ତୁଳନତା ରକ୍ଷା କରାଯିବ

ପଞ୍ଚଦଶ କର୍ଷାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେହି ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ୱତିଙ୍କ ନିର୍ଦ୍ଦେଶକ୍ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି

ଜଷ୍ଟିସ୍ ଏନ୍ଭି ରମନ୍ନା ସଞ୍ଜୀବ ଖାନ୍ଧା ଓ କ୍ରିଷ୍ଣ ମୁରାରୀଙ୍କୁ ନେଇ ଏକ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଅଯୋଗ୍ୟ ସୋଷିତ ବିଧାୟକମାନେ ଉପନିର୍ବାଚନରେ ବିଜୟୀ ହେଲେ ସେମାନେ ମନ୍ତ୍ରୀପଦ ପାଇପାରିବେ କିମ୍ବା ଅନ୍ୟାନ୍ୟ ପଦପଦବୀରେ ରହିପାରିବେ ହାଇକୋର୍ଟରେ ଆବେଦନ ନ କରି ସିଧାସଳଖ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କୁ ଭର୍ସନା କରିଛନ୍ତି କୋର୍ଟ କହିଛନ୍ତି ଏହି ରାୟ ତଥ୍ୟ ଓ ପରିସ୍ଥିତି ଉପରେ ପର୍ଯ୍ୟବସିତ ଓ ଏହା କୌଣସିମତେ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ୱତିଙ୍କ ଷମତା ଉପରେ ହସ୍ତକ୍ଷେପ କରେ ନାହିଁ ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କ ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି

ଏହା ପର୍ବର୍ ଜେଏନ୍ୟୁ ଛାତ୍ରଛାତ୍ରୀମାନେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜେଏନ୍ୟୁ କାର୍ଯ୍ୟନିର୍ବାହୀ କମିଟି ଏ ସଂକ୍ରାନ୍ତୀୟ ନିଷ୍ପଭି ନେଇଛି ଅର୍ଥନୈତିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଆର୍ଥକ ସହାୟତା ଦିଆଯିବା ଯୋଜନା ସଂକ୍ରାନ୍ତରେ ମଧ୍ୟ କମିଟି ପ୍ରସ୍ତାବ ଦେଇଛି ଏସ୍ସି ଏୟାର୍ ପଲ୍ୟସନ୍ ଜାତୀୟ ରାଜଧାନୀ ଅଞ୍ଚଳ ଓ ଉତ୍ତର ଭାରତରେ ବାୟୁ ପ୍ରଦୁଷଣର ସ୍ଥାୟୀ ସମାଧାନ ପାଇଁ ଉଦ୍ଜାନଭିତ୍ତିକ ଜାପାନୀ ବୈଷୟିକ ଜ୍ଞାନର ବ୍ୟବହାର ଲାଗି ସମ୍ଭାବନା ବିଷୟରେ ପରୀକ୍ଷା ନିରୀକ୍ଷା କରିବାକୁ ସୁପ୍ରିମ୍କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଇତି ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୃଷଣ ଅତ୍ୟନ୍ତ ଖରାପ ସ୍ତରରେ ରହିଛି

ଏହା ଅତ୍ୟଧିକ ପ୍ରଦୃଷଣ ସ୍ତର ମଧ୍ୟରେ ଆସୁଛି ସେଠାରେ ଶୀତରତୁ ଆରମ୍ଭ ହେବା ସହ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ବାୟୁ ଥଣ୍ଡା ଓ ଭାରି ହେବାରେ ଲାଗିଛି ଯାହାଫଳରେ ବାୟୁ ପ୍ରଦୂଷଣ କରୁଥିବା ପଦାର୍ଥଗୁଡ଼ିକ ଭୂପୁଷ୍ଠର ଅତି ନିକଟରେ ରହୁଛି ଦିଲ୍ଲୀରେ ବାୟୁ ପ୍ରଦୃଷଣର ମୁକାବିଲା ପାଇଁ ଅଡ୍ ଇଭିନ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି ମହା ଗଭ୍ ଫର୍ମେସନ୍ ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ଏନ୍ସିପି ସରକାର ଗଠନ ପାଇଁ ଲଗାତାର ଆଲୋଚନା ଓ ବୈଠକ ମଧ୍ୟରେ ଶିବସେନା ସଭାପତି ଉଦ୍ଧବ ଠାକ୍ରେ ଆଜି ମୁମ୍ଭାଇରେ କଂଗ୍ରେସ ନେତାମାନଙ୍କୁ ସାକ୍ଷାତ୍ କରିଛନ୍ତି କଂଗ୍ରେସର ରାଜ୍ୟଶାଖା ମୁଖ୍ୟ ବାଲାସାହେବ ଥୋରାଟ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଓ ମାଣିକ୍ ରାଓ ଠାକ୍ରେଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ରାଜ୍ୟରେ ମେଣ୍ଟ ସରକାର ଗଠନ ହେଲେ ଏଥିପାଇଁ ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମର ପଦ୍ଧତି ଉପରେ ଆଲୋଚନା ଚଳାଇଛନ୍ତି ଶ୍ରୀ ଠାକ୍ରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଆଲୋଚନା ଆରମ୍ଭ ହୋଇସାରିଛି ଓ ଏହା ଠିକ୍ ଦିଗରେ ଚାଲିଛି ତେବେ କୌଣସି ସମୟସୀମା ବିଷୟରେ କିଛି କହିବାକୁ ସେ କୁଣ୍ଠା ପ୍ରକାଶ କରିଛନ୍ତି ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟଶାଖା ମୁଖ୍ୟ ବାଲାସାହେବ ଥୋରାଟ୍ ସାମ୍ଭାଦିକମାନଙ୍କୁ କହିଛନ୍ତି ଏହା ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ସାକ୍ଷାତ୍ ଆଲୋଚନା ଥିଲା ଓ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମର ସମସ୍ତ ଦିଗ ବିଷୟକୁ ପ୍ରଥମେ ଏନ୍ସିପି ସହ ଚୃଡ଼ାନ୍ତ କରାଯିବ

ଏହି କମିଟି କଂଗ୍ରେସ ସହ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବ କମିଟିରେ ଏନ୍ସିପି ରାଜ୍ୟଶାଖା ମୁଖ୍ୟ ଜୟନ୍ତ ପାଟିଲ୍ ଅଜିତ୍ ପାୱାର୍ ଛଗନ ଭୂଜବଳ ଧନଞ୍ଜୟ ମୁଣ୍ଡେ ଓ ନବାବ ମଲିକ୍ ରହିଛନ୍ତି ଝାଡ଼ଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆକି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ ଶନିବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ

ରାଜୌରୀ କିଲ୍ଲା ଡେଭ୍ଲପ୍ମେଣ୍ଟ କମିଶନର୍ ମହମ୍ମଦ ଐଜାଜ୍ ଅସାଦ୍ ବଙ୍କର୍ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ମେଘାଳୟ ଓଥ୍ ଜଷ୍ଟିସ୍ ମହମ୍ମଦ ରଫିକ୍ ଆଜି ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରାୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଜଷ୍ଟିସ୍ ରଫିକ୍ ଜଷ୍ଟିସ୍ ଅଜୟ କୁମାର ମିତଲ୍ଙ୍କ ସ୍ଥାନରେ ମେଘାଳୟର ନୂଆ ମୁଖ୍ୟ ବିଚାରପତି ହୋଇଥିବାବେଳେ କଷ୍ଟିସ୍ ମିତଲ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି

ସେ ଭାରତ ଗସ୍ତରେ ଆସି ଆକି ଅପରାହ୍କରେ ନୂଆଦିଲ୍ଲୀରେ ପହଞ୍ଚଥିଲେ ରାଷ୍ଟ୍ରପତି କହିଛନ୍ତି ଭାରତ ଓ ବ୍ରିଟେନ୍ ମଧ୍ୟରେ ଦୀର୍ଘଦିନରୁ ଘନିଷ୍ଠ ସମ୍ପର୍କ ରହିଆସିଛି ଓ ଉଭୟ ଦେଶ ଗଣତାନ୍ତିକ ମୂଲ୍ୟବୋଧ ଆଇନକାନୁନ ଓ ବହୁମୁଖୀ ସମାଜରେ ବିଶ୍ୱାସ କରିଆସୁଛନ୍ତି ରାଜ୍ୟଗୋଷୀର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ସେ ପ୍ରିନ୍ସ ଚାର୍ଲସ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମାଓଇଷ୍ଟ୍ କିଲ୍ଡ୍ ଛତିଶଗଡ଼ର ବସ୍ତର ଡିଭିଜନ୍ର ସୁକ୍ମା ଜିଲ୍ଲାରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି

କିନ୍ତୁ ସାଇନା ନେହୱାଲ୍ ଓ ସମୀର ବର୍ମା ଓପ୍ନିଙ୍ଗ୍ ରାଉଣ୍ଡ୍ର ହାରିଯାଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି

ପରବର୍ତ୍ତୀ ପର୍ଯ୍ୟାୟରେ ସେ ଥାଇଲ୍ୟାଣ୍ଡ୍ର ବୁସାନନ୍ ଓଙ୍ଗ୍ବାମ୍ ରୁଙ୍ଗ୍ଫାନ୍ ଙ୍କୁ ଭେଟିବେ